ଶ୍ରୀବିଗ୍ରହମାନେ ତିନିରଥ ଉପରୁ ଗୋଟି ପହଖିରେ ଶ୍ରୀମନ୍ଦିରସ୍ସ ରନୂସିଂହାସନ ଉପରକୁ ବିଜେ କରିବେ

ଏମାନଙ୍କୁ ଚାଲାଶ କର୍ତ୍ତିବା ଦଲାଲ ଘଟଶାସ୍ସୁଳର୍ ଖସିଯାଇଥିବା ବେଳେ ଏମାନଙ୍ଙ୍ ଦିଲ୍ଲୀରେ ଚାକିରି କରାଇଦେବାକୁ କହି ନେଉଥିବା ଜଣାପଡ଼ିଛି